ଆସନ୍ତା ଉପନିର୍ବାଚନ ପାଇଁ ବିଜେପି ଏବଂ କଂଗ୍ରେସ ଆଜି ଦଳୀୟ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି

ପିଏମ୍ ମନ୍ କି ବାତ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶବାଣୀ ମାଧ୍ୟମରେ 'ମନ୍ କି ବାତ୍' କାର୍ଯ୍ୟକ୍ରମରେ ଅନେକଗୁଡିଏ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଛନ୍ତି ଅନ୍ୟ ସମସ୍ତ ମନ୍ କି ବାତ୍ କାର୍ଯ୍ୟକ୍ରମ ତ୍ରଳନାରେ ଆଜି ପ୍ରଧାନମନ୍ତ୍ରୀ ମୋଦୀ ପ୍ରଖ୍ୟାତ ଗାୟିକା ଲତା ମଙ୍ଗେସକରଙ୍କୁ ସ୍କରଣ କରି ତାଙ୍କୁ ଜନ୍ମଦିନ ଓ ତାଙ୍କ ସହ ହୋଇଥିବା କଥା ଦେଶବାସୀଙ୍କୁ ଶୁଣାଇଥିଲେ ଏହି କଥାବାର୍ତ୍ତାରେ ସେ ଲତା ମଙ୍ଗେସକରଙ୍କ ଲତା ଦିଦି ବୋଲି ସମ୍ଘୋଧନ କରିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରିଥିଲେ

ରାସ୍ତାରେ ଜଗିଙ୍ଗ୍ କରିବା ବେଳେ ପଡ଼ିଥିବା ଆବର୍ଜନାକୁ ସାଉଁଟିବା ଏହାର ଉଦ୍ଦେଶ୍ୟ ଆକାଶବାଣୀରେ ନିଜର ମନ୍ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ଉଦ୍ବୋଧନ ଦେବା ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି ପୁଗିଙ୍ଗ୍ ରନ୍ ସଂପର୍କରେ ସ୍ଚନା ଦେଇଛନ୍ତି

ଥରେ ବ୍ୟବହୃତ ହେଉଥିବା ପ୍ଲାଷ୍ଟିକ୍ର ବ୍ୟବହାରକୁ ପରିହାର କରିବା ଉପରେ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ୱ ପରିବେଶ ସୁରକ୍ଷା କ୍ଷେତ୍ରରେ ଭାରତକୁ ଏକ ଆଦର୍ଶ ରୂପେ ଦେଖୁଛି ପରିବେଶ ସୁରକ୍ଷା କ୍ଷେତ୍ରରେ ଭାରତ ଏକ ଅଗ୍ରଣୀ ଭୂମିକା ଗ୍ରହଣ କରିଛି

ଏକ ସୁସ୍ଥ ଭାରତ ଗଠନ ପାଇଁ ତମାଖୁ ସେବନ ଅଭ୍ୟାସ ତ୍ୟାଗ କରିବାକୁ ସେ ଜନସାଧାରଣଙ୍କୁ ଆହ୍ୱାନ ଦେବା ସହିତ ଇ ସିଗାରେଟ୍ଠାରୁ ଦୂରେଇ ରହିବାକୁ ପରାମର୍ଶ ଦେଇଛନ୍ତି

ସେ କହିଛନ୍ତି ଭାରତୀୟ ସଂସ୍କୃତିରେ କନ୍ୟାମାନେ ଲକ୍ଷ୍ମୀ ଭାବେ ବିବେଚିତ ହୁଅନ୍ତି ଏବଂ ଆସନ୍ତା ଦୀପାବଳିରେ ସହର ଗ୍ରାମ ଓ ନଗର ସବୁଠି କନ୍ୟାମାନଙ୍କୁ ସମ୍ଭର୍ଦ୍ଧିତ କରିବା ପାଇଁ ଲୋକେ କାର୍ଯ୍ୟକ୍ରମମାନ ଆୟୋଜନ କରିବାକୁ ସେ ପରାମର୍ଶ ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଆକି ନବରାତ୍ରିର ଆରମ୍ଭ ସହିତ ପାର୍ବଣରତୁ ଆରମ୍ଭ ହୋଇଛି ଏହି ସମୟରେ ଲୋକେ ଦୟାଳୁ ହେବା ସହ ନିକ ପାଖରେ ଥିବା ବଳକା ସାମଗ୍ରୀ ଅନ୍ୟମାନଙ୍କୁ ଦାନ କରିବାକୁ ସେ କହିଛନ୍ତି ଡେଲିଭରି ଆଉଟ୍ ମାଧ୍ୟମରେ ଏସବୁ ସାମଗ୍ରୀକୁ ଦାନ କରାଯାଇ ପାରିବ

ଚାପମୁକ୍ତ ପରୀକ୍ଷା ଉପରେ ସେ ଗୁରୁତ୍ୱ ଦେଇ କହିଛନ୍ତି ଯେ ଏ କ୍ଷେତ୍ରରେ ଶିକ୍ଷକ ଛାତ୍ରସମାଜ ଓ ପିତାମାତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି

ଇଣ୍ଡିଆ ପାକ୍ ନିଜର ପ୍ରଚାର ପାଇଁ ପାକିସ୍ଥାନ ବିଭିନ୍ନ ଆର୍ନ୍ତଜାତିକ ଫୋରମ୍ରେ କାଶ୍ୱୀର ପ୍ରସଙ୍ଗ ଉତ୍ଥାପନ କର୍ଚ୍ଛି ଏବଂ ଏହି ପ୍ରସଙ୍ଗକ୍ ଭାରତ ପ୍ରତ୍ୟାଖ୍ୟାନ କରିଛି ଏ ସମ୍ପର୍କରେ କେନ୍ଦ୍ର ସରକାର କହିଛନ୍ତି ଇସ୍ଲାମାବାଦ୍ରେ ସେନା ଶାସନର ପରମ୍ପରା ରହିଆସିଛି କିନ୍ତ୍ର ଭାରତରେ ସେଭଳି ବ୍ୟବସ୍ଥା ନାହିଁ

ଯେତେବେଳେ କି ଭାରତରେ ଏଭଳି କୌଣସି ବ୍ୟବସ୍ଥା ନାହିଁ

ସେ କହିଛନ୍ତି ସମସ୍ତ ଲ୍ୟାଣ୍ଡଫୋନ ଏବେ କାର୍ଯ୍ୟକ୍ଷମ ହେବା ସହ ଲୋକମାନେ ନିଜର ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକେନ୍ଦ୍ର ଯାଇପାର୍ଚ୍ଚ ନ୍ତି ଏବଂ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ମଧ୍ୟ କର୍ଚ୍ଚନ୍ତି ନ୍ତଆଦିଲ୍ଲୀଠାରେ କାତୀୟ ସୁରକ୍ଷା ସମ୍ପର୍କୀତ କାର୍ଯ୍ୟକ୍ରମରେ ବକ୍ତତା ଦେବା ଅବସରରେ ସେ ଏହା କହିଛନ୍ତି

ପ୍ରଶାସନ ତରଫରୁ କୁହାଯାଇଛି ପରିସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବାରେ ଲାଗିଛି

ସେଠାରେ ଶତପ୍ରତିଶତ ଘରକ୍ ବିଦ୍ୟତକରଣ କରିବା କ୍ଷେତ୍ରରେ ଏହି ସଫଳତା ମିଳିଛି ବିଶେଷକରି ଭୌଗୋଳିକ କ୍ଷେତ୍ରରେ ସାମଞ୍ଜସ୍ୟ ନ ଥିବା ଏବଂ ବରଫପାତ ହେଉଥିବା ଜମ୍ମୁ ଓ କାଶ୍ୱୀରରେ ଏହି ଯୋଜନାରେ ସଫଳତା ହାସଲ କରିବା ପ୍ରଶାସନ ପାଇଁ ଏକ ଚ୍ୟାଲେଞ୍ଜ ଥିଲା କାମ୍ମୁ ଓ କାଶ୍କୀର ଶକ୍ତି ବିଭାଗ ଅନ୍ୟାନ୍ୟ ସରକାରୀ ବିଭାଗ ଗ୍ରାମସେବକ ରାଜସ୍ୱ କର୍ମଚାରୀ ଏବଂ ଜନପ୍ରତିନିଧିଙ୍କ ସହାୟତାରେ ଏହି ଲକ୍ଷ୍ୟ ହାସଲ କରିପାରିଛି ଅନ୍ୟପକ୍ଷରେ ବିଦ୍ୟୁତକରଣ କାର୍ଯ୍ୟ ସଠିକ୍ ଭାବରେ ପରିଚାଳନା ପାଇଁ ଗ୍ରାମଜ୍ୟୋତି ଏବଂ ଉର୍ଜା ବିସ୍ତାର ଭଳି ଆପ୍ ମଧ୍ୟ ପ୍ରଚଳନ କରାଯାଇଛି ଗମେଣ୍ଟ ଓନିଅନ୍ ଦେଶରେ ପିଆଜ ଦର ବୃଦ୍ଧିକୁ ନିୟନ୍ତ୍ରଣ କରିବା ପାଇଁ କେନ୍ଦ୍ର ପକ୍ଷରୁ ସମସ୍ତ ପ୍ରକାର ପିଆଜ ରପ୍ତାନୀ ଉପରେ ରୋକ୍ ଲଗାଯାଇଛି ବାଣିଜ୍ୟ ମନ୍ତ୍ରଣାଳୟ ରପ୍ତାନୀ ନୀତିରେ ସଂଶୋଧନ କରି ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପିଆଜକୁ ନିଷିଦ୍ଧ ସାମଗ୍ରୀ ତାଲିକାରେ ଅନ୍ତର୍ଭୁକ୍ତ କରିଛି ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦୁଇଜଣିଆ ଯୁଗ୍କ ସଚିବସ୍ତରୀୟ ଅଫିସରଙ୍କ ମହାରାଷ୍ଟ୍ର ପଠାଯାଇ ଚାଷୀ ବ୍ୟବସାୟୀ ଏବଂ ପରିବହନ ସଂସ୍ଥାମାନଙ୍କ ସହ କଥାବାର୍ତ୍ତା କରି ସେମାନଙ୍କୁ ଅଧିକ ପିଆଜ ବଜାରକୁ ଆଣିବାକୁ କୁହାଯାଉଛି ରାଜ୍ୟଗୁଡିକର ଚାହିଦାକୁ ଦେଖି କେନ୍ଦ୍ର ପକ୍ଷରୁ ପିଆଜ ପଠାଯାଉଛି କେନ୍ଦ୍ର ଖାଦ୍ୟ ଓ ଖାଉଟୀ କଲ୍ୟାଣ ମନ୍ତ୍ରୀ ରାମବିଳାସ ପାଶୱାନ କହିଛନ୍ତି ଆବଶ୍ୟତକତା ଅନୁଯାୟୀ ଯେକୌଣସି ପରିମାଣର ପିଆଜ ତ୍ରରନ୍ତ ଯୋଗାଇ ଦିଆଯିବ

ଏଥରକ୍ତ ମିଶାଇ କେନ୍ଦ୍ର ସରକାର ପ୍ୟାନ କାର୍ଡ ସହ ଆଧାର ସଂଯୋଗ ସମୟ ସୀମା ସପ୍ତମ ଥର ପାଇଁ ବୃଦ୍ଧି କରିଛନ୍ତି କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ଼ ସିବିଡିଟି ପକ୍ଷରୁ ଏନେଇ ସ୍ବଚନା ଦିଆଯାଇଛି

ଆଜି କଂଗ୍ରେସ ମଧ୍ୟ ତିନୋଟି ରାଜ୍ୟର ବିଧାନସଭା ଆସନ ପାଇଁ ଚାରିଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି ବିହାରର କିଶସନଗଞ୍ଜରୁ ସଇଦାବାନୁ ରାଜସ୍ଥାନର ଖୀନସର୍ରୁ ହରେନ୍ଦ୍ର ମିର୍ଦ୍ଦା ଉତ୍ତରପ୍ରଦେଶ ବଲ୍ହାରୁ ମନ୍ୟୁ ଦେବୀ ଏବଂ ସେହି କ୍ଷେତ୍ରର ସଂସଦୀୟ ଆସନ ପାଇଁ ଡକ୍ଟର ଅଶୋକ କୁମାରଙ୍କୁ କଂଗ୍ରେସ ଦଳୀୟ ଟିକେଟ ପ୍ରଦାନ କରିଛି

ସିବିଆଇ ମୁକୁଲ ରାଏ ସିବିଆଇ ପୂର୍ବତନ କଂଗ୍ରେସ ନେତା ଏବଂ ବର୍ତ୍ତମାନର ବିଜେପି ନେତା ମୁକୁଲ ରାଏଙ୍କୁ ନରଡା ଟେପ କେସ୍ ମାମଲାରେ ପଚାରାଉଚରା କରୁଛି ଗତକାଲି କୋଲକତାସ୍ଥିତ ସିବିଆଇ କାର୍ଯ୍ୟାଳୟରେ ତାଙ୍କୁ ତିନିଘକ୍ଷା କେରା କରାଯାଇଥିଲା ଏଥିରେ ତୃଣମଳ କଂଗ୍ରେସ ନେତା ପୋଲିସ ଏସପି ଏବଂ ଅନ୍ୟ ଲୋକପ୍ରତିନିଧିମାନେ ଅର୍ଥ କାରବାର କର୍ତ୍ତଥବା ପର୍ଦ୍ଦାଫାସ ହୋଇଥଲା ଫ୍ଲୁଡ୍ ଉତ୍ତରପ୍ରଦେଶରେ ପ୍ରବଳ ବର୍ଷା ଯୋଗୁଁ ବ୍ୟାପକ ଧନଜୀବନ କ୍ଷତି ଘଟିଛି ସ୍ୱାଭାବିକ ଜୀବନଯାତ୍ରା ଅସ୍ତବ୍ୟସ୍ତ ହୋଇପଡିଥିବାବେଳେ ରାସ୍ତାଘାଟ ସମସ୍ୟା ବ୍ୟାପକ ପ୍ରଭାବିତ ହୋଇଛି

ବିହାରରେ ମଧ୍ୟ ବର୍ଷା ପରିସ୍ଥିତି ଉଦ୍ବେଗଜନକ ରହିଛି

ପଡିଆ ନିରୀକ୍ଷଣ ପରେ ପରବର୍ତ୍ତୀ ନିଷ୍ପଭି ଗ୍ରହଣ କରାଯିବ